ପିଏମ୍ ଯୋଗ ଆୱାର୍ଡସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୃଆଦିଲ୍ଲୀଠାରେ ଆଜି ଯୋଗକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିବେ

ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ହରିୟାଣାରେ ଦଶମ ଆୟୁଷ ସ୍ୱାସ୍ଥ୍ୟ ଓ ୱେଲନେସ ସେଣ୍ଟରକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି

ନୂଆ ଟେକ୍ନୋଲୋଜି ପ୍ରବର୍ତ୍ତନ ବିଭିନ୍ନ କ୍ଷେତ୍ରରେ ଅଭିନବତା ସୃଷ୍ଟି ଅକ୍ଷୟ ଶକ୍ତିର ବିକାଶ ଓ ବ୍ୟବହାର ସୌର ଶକ୍ତି ଚାଳିତ ପମ୍ପ ଦ୍ୱାରା ଜଳସେଚନ ବିଜୁଳି ଚାଳିତ ଯାନ ଚଳାଚଳ ବୃଦ୍ଧି ଏବଂ ପ୍ଲାଷ୍ଟିକ ଭଳି ଆବର୍ଜନାର ପୁନଃ ପ୍ରକ୍ରିୟାକରଣ ଆଦି ଉପରେ ଭାରତ ସହ ମିଶି କାମ କରିବାକୁ ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପ୍ରସ୍ତାବ ଦେଇଛନ୍ତି

ଜବରଦସ୍ତ ଟିକସ ସଂଗ୍ରହ ନୀତି ପରିହାର କରିବା ସହ ସହଯୋଗ ଭିଭିରେ ଏହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ଟିକସଦାତାଙ୍କ ସହ ଯୋଗାଯୋଗ ରକ୍ଷାବେଳେ ଭଦ୍ରାମୀ ଓ ଶାଳୀନତା ରକ୍ଷା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ଏହି ଅଞ୍ଚଳ ବିକାଶ ପ୍ରତି କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଥିବାରୁ କରଦାତାମାନେ ଟିକସ ପୈଠରେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି

ଜଷ୍ଟିସ୍ ଆର୍ ଭାନୁମତି ଓ ଏଏସ୍ ବୋପନ୍ଧାଙ୍କ ଖଣ୍ଡପୀଠ ଶ୍ରୀ ଚିଦାୟରମ୍ଙ୍କୁ ଗିରଫ୍ ହେବାରୁ ମିଳୁଥିବା ସୁରକ୍ଷାର ଅବଧିକୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି

ବେଆଇନ ଅର୍ଥ କାରବାର ଓ ଜାଲିଆତି ଅଭିଯୋଗରେ ଏହିସବୁ ପ୍ଲଟକୁ ନିର୍ଦ୍ଦେଶାଳୟ ନିଜ ନିୟନ୍ତ୍ରଣକୁ ନେଇଛି

ଜାମାଇକାର କିଙ୍ଗଷ୍ଟନ୍ସ୍ଥିତ ସାବାଇନା ପାର୍କରେ ଏହି ମ୍ୟାଚ ଖେଳାଯିବ

ଏହି ଅନ୍ତିମ ଟେଷ୍ଟ ଜିତି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ତା'ର ସ୍ଥିତି ଦୃଢ କରିବା ଲକ୍ଷ୍ୟରେ ରହିଛି